ଉପନିର୍ବାଚନ ପାଇଁ କରୋନା ମାର୍ଗଦର୍ଶିକାରେ କୋହଳ

ମୁଖ୍ୟମନ୍ତୀ ଏନେଇ ଖୁସି ବ୍ୟକ୍ତ କରିବା ସହ ଅଫ୍ତାବ୍ଙ ଉଜ୍ଳ ଭବିଷ୍ୟତ କାମନା କରିଛନ୍ତି

ଏହି ଦନ୍ତା ହାତୀଟି କକ୍ଷମାଳ କିଲ୍ଲାରୁ କୌରସି ଏକ ହାତୀପଲଙ୍କୁ ଅଲଗା ହୋଇ ରାୟଗଡ଼ା ଜିଲ୍ଲା ଭିତରକୁ ପଶିଆସିଥିବା ଜଣାପଡ଼ିଛି ଖବରପାଇ ମୁନିଗୁଡ଼ା ବନବିଭାଗର ଅଧିକାରୀମାନେ ଏହି ଅଞ୍ଞଳରେ ହାତୀକୁ ଜଗି ରହିଛନ୍ତି